ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଫୌଜଦାରୀ ତଦନ୍ତ ଆଧାରରେ ଭାରତ କିଛିଦିନ ତଳେ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଦୁବାଇକୁ ଅନୁରୋଧ କରିଥିଲା କୋର୍ଟଙ୍କଦ୍ୱାରା ଆରବିକ୍ ଭାଷାରେ ରାୟ ପ୍ରକାଶିତ ହୋଇଥିବାରୁ ଭାରତୀୟ ଦୂତାବାସ ପକ୍ଷରୁ ଏହାକୁ ଇଂରାଜୀ ଭାଷାରେ ଅନୁବାଦ କରାଯାଉଥିବାରୁ ଏହି ରାୟର ପ୍ରର୍ଷାଙ୍ଗ ପାଠ ଆଜି ଜଣାପଡ଼ିବ

ଦୁବାଇର ହାଓ୍ୱଲା ଅପରେଟର୍ ପଙ୍କଜ କାପୁର୍ଙ୍କ ବ୍ୟବସାୟ ଓ ଅବୈଧ ଅର୍ଥ ଦେଶନେଶ ଅଭିଯୋଗ ଉପରେ ଏହି ଚଢ଼ଉ କରାଯାଇଛି

ପ୍ରାରୟିକ ଅନୁସନ୍ଧାନରୁ ଜଣାପଡ଼ିଛି ଶ୍ରୀ କାପୁର୍ଙ୍କର ଭାରତରେ ଥିବା ଏକ କମ୍ପାନୀ ମାଧ୍ୟମରେ ନଗଦ ଟଙ୍କା ଆଦାୟ କରାଯାଇ ହୀରା ଆମଦାନୀ ବାବଦରେ ବିଦେଶକ୍ତ ଅର୍ଥ ପ୍ରେରଣ କରାଯାଇଥିଲା

ଡିଓପିଟି ଷ୍ଟ୍ରାଇକ୍ ସର୍ବନିମ୍ମ ବେତନ ବୃଦ୍ଧି ଏବଂ ନୂଆ ଅଂଶଗ୍ରାହୀ ପେନ୍ସନ୍ ଯୋଜନା ଉଚ୍ଛେଦ ଦାବିରେ ଯଦି କେନ୍ଦ୍ରୀୟ ସରକାରୀ କର୍ମଚାରୀ ସଂଘ ଆଜି ପ୍ରସ୍ତାବିତ ଧର୍ମଘଟ ପାଳନ କରେ ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୃଷ୍ଣାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି

କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହର୍ଦୀପ ସିଂ ପୁରୀ ଶ୍ରୀ ଘନିଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ଆଫଗାନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏବେ ନ୍ନଆଦିଲ୍ଲୀରେ ଦ୍ୱିପକ୍ଷୀୟ ସମ୍ପର୍କ ଓ ଆଞ୍ଚଳିକ ନିରାପତ୍ତା ଜନିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଚାଲିଛି ଶ୍ରୀ ଘନିଙ୍କ ସମ୍ମାନାର୍ଥେ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ସମ୍ଭର୍ଦ୍ଧନା ସଭାରେ ଆୟୋଜନ କରାଯାଇଛି ବୈଦେଶିକ ସଚିବ ବିଜୟ ଗୋଖ୍ଲେ ଗତ ସପ୍ତାହରେ କାବୁଲ୍ରେ ଅନୁଷ୍ଠିତ ଭାରତ ଆଫଗାନୀସ୍ତାନ ମଧ୍ୟରେ ରାଜନୈତିକ ନିରାପତ୍ତା ସହଯୋଗ ଯୁଗ୍କ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଯୋଗଦେଇ ଫେରିଆସିବା ପରେ ଶ୍ରୀ ଘନିଙ୍କର ଆଜିର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି ଗ୍ରକରାଟ୍ ଆସେମ୍ଲି ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି ଗୁଜରାଟ୍ର ଗାନ୍ଧି ନଗରରେ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରିଛି କଂଗ୍ରେସ ବିଧାୟକ ଦଳର ନେତା ପରେଶ ଧନାନି ଓ ରାଜ୍ୟଶାଖା ସଭାପତି ଅମିତ୍ ଚଭ୍ଡ଼ା ଅନ୍ୟ କଂଗ୍ରେସ ବିଧାୟକମାନଙ୍କ ସହ ଏହି ସାଇକେଲ୍ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି କଂଗ୍ରେସ ପକ୍ଷରୁ ରାଜ୍ୟ ବିଧାନସଭାରେ ଅନାସ୍ଥାପ୍ରସ୍ତାବ ଆଗତ କରାଯାଇଥିବାରୁ ବିକେପିର ସବୁ ବିଧାୟକମାନଙ୍କୁ ସଭାଗୃହରେ ଉପସ୍ଥିତ ରହିବାପାଇଁ ପାର୍ଟି ପକ୍ଷରୁ ରୁଲିଙ୍ଗ୍ ଜାରି କରାଯାଇଛି ଖବରରୁ ଜଣାପଡ଼ିଛି ବିଜୟ ରୂପାଣି ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ବିଧାୟକ ଶୈଳେଶ ପରମ୍ର୍ ଏହି ଅନାସ୍ଥାପ୍ରସ୍ତାବ ଆଗତ କରିଛନ୍ତି ବାଚସ୍କତି ସଭାଗୃହରେ ଆଲୋଚନାପାଇଁ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଛନ୍ତି ଏବଂ ଆଜି ଅପରାହ୍ୱରେ ଏହା ଉପରେ ବିତର୍କ କରାହେବ ଆମ ସମ୍ଘାଦଦାତା ଜଣାଇଛନ୍ତି ଆଜି ସନ୍ଧ୍ୟାରେ ରାଜ୍ୟ ବିଧାନସଭାର ଏହି ଦୁଇଦିନିଆ ସ୍ୱତନ୍ତ ଅଧିବେଶନ ଶେଷ ହେବ

ମୃତ ମହ୍ୟଜୀବୀଙ୍କ ପରିବାରର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ଏହି ମାଛଧରା ଡଙ୍ଗା ଉପରେ ଏକ ଯୁଦ୍ଧତରି ଅପ୍ରତ୍ୟାସିତ ଭାବେ ଆକ୍ରମଣ କରିଥିଲା

ହାଉଥି ବିଦ୍ରୋହୀମାନଙ୍କର ବିରୁଦ୍ଧରେ ସାଉଦିଆରବ ନେତୃତ୍ୱରେ ଏକ ମେଣ୍ଟ ଲଡ଼େଇ କାରି ରଖିଛି ଏହି ଆକ୍ରମଣରେ ଏହାର କୌଣସି ଭୂମିକା ନାହିଁ ଏବଂ ଏକ ଅଜ୍ଞାତ କାହାଜରୁ ଆକ୍ରମଣ ହୋଇଛି ବୋଲି ମେଣ୍ଟ ପକ୍ଷରୁ କ୍ହାଯାଇଛି

ରୋମାନିଆ ସିନେଟ୍ ସଭା ଅଧ୍ୟକ୍ଷକ କାଲିନ୍ ପ୍ରୋପେସ୍କୁ ତାରିସିଆନ୍କୁଙ୍କ ସହ ସମଧ୍ୟ ପ୍ରତିନିଧିସରୀୟ କଥାବାର୍ତ୍ତାବେଳେ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ରୋମାନିଆ ରାଷ୍ଟ୍ରପତି କ୍ଲାଉସ୍ ଓ୍ୱେର୍ଷର୍ ଲୋହାନ୍ଦିସ୍ ଏବଂ ପ୍ରଧାନମନ୍ତ୍ରୀ ଭିଓରିକା ଡାନ୍ସିଲାଙ୍କ ସହ ଶ୍ରୀ ନାଇଡୁ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିଛନ୍ତି ଶ୍ରୀ ନାଇଡ଼ୁ ଏକ ବିବୃତ୍ତିରେ କହିଛନ୍ତି ଭାରତ ଓ ରୋମାନିଆ ମଧ୍ୟରେ ବହୁ ପୁରାତନ କାଳରୁ ବନ୍ଧୁତ୍ୱପୂର୍ଣ୍ଣ ଘନିଷ୍ଠ ସମ୍ପର୍କ ରହିଆସିଛି ତାଙ୍କର ଏହି ଗସ୍ତ ଦୁଇଦେଶ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କରେ ବୃଦ୍ଧି ଓ ବିଭିନ୍ନ କ୍ଷେତ୍ରରେ ସହଯୋଗ ଆହୁରି ବୃଦ୍ଧି କରିବାର ଆଶା କରାଯାଉଛି ତ୍ରିରାଷ୍ଟ୍ରୀୟ ୟୁରୋପ ଗସ୍ତର ତୂତୀୟ ପର୍ଯ୍ୟାୟରେ ଶ୍ରୀ ନାଇଡ଼ୁ ଗତକାଲି ସନ୍ଧ୍ୟାରେ ରୋମାନିଆର ରାଜଧାନ ବ୍ରଚାରେଷ୍ଟରେ ଯାଇ ପହଞ୍ଚଥିଲେ ଡିଆର୍ଡିଓ ଆପଏଣ୍ଟ୍ମେଣ୍ଟ୍ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ କମଳେଶ ନୀଳକଣ୍ଠ ବ୍ୟାସଙ୍କୁ ପରମାଣୁ ଶକ୍ତି ବିଭାଗ ସଚିବ ଏବଂ ପରମାଣ୍ର ଶକ୍ତି କମିଶନ ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଯାଇଛି

ବରିଷ୍ଣ ଅମଲାତାନ୍ତ୍ରିକ ଅଧିକାରୀ ଅନିନ୍ଦୋ ମଙ୍ଗୁମ୍ଦାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ସଚିବ ଭାବେ ନିଯ୍ୟକ୍ତି ପାଇଛନ୍ତି ଇଡି ନିରବ ମୋଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟାଙ୍କ୍ ଠକେଇରେ ସମ୍ପୃକ୍ତ ଗହଣା ବ୍ୟବସାୟୀ ପଳାତକ ନିରବ ମୋଦିର ସମ୍ପଭି ବାକ୍ୟାପ୍ତ କରିବା ପାଇଁ ତାର ଅଭିଯାନ ଜୋରଦାର କରିଛି

ସରକାରୀ ଭାବେ ମିଳିଥିବା ତଥ୍ୟ ଅନୁସାରେ ଏହି ମାମଲାରେ ନିରବ ମୋଦିଙ୍କ ବିରୋଧରେ ଏକାଧିକ ଅଦାଲତ ନିର୍ଦ୍ଦେଶନାମା କାରି ହୋଇଛି ଏବଂ ଆଉ କିଛି କାରି ହେବାକୁ ଯାଉଛି

କୋରିଆନ୍ ସମିଟ୍ ଏଗୀମେଣ୍ଟ ଉତ୍ତର କୋରିଆ ଶାସକ କିମ୍ କଙ୍ଗ୍ ଉନ୍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମ୍ରନ୍ ଜାଏ ଇନ୍ କୋରିଆ ଉପମହାଦେଶରେ ସଙ୍କଟର ଅବସାନ ଏବଂ ପରମାଣୁ ନିରସ୍ତୀକରଣ ସାମରିକ ଉତ୍ତେଜନା ହ୍ରାସ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ଶ୍ରୀ ମୁନ୍ କହିଛନ୍ତି ଟୋଙ୍ଗ୍ଚାଙ୍ଗ୍ ରି କ୍ଷେପଣାସ୍ତ ପରୀକ୍ଷଣ ସ୍ଥଳୀ ଓ କ୍ଷେପଣାସ୍ତ ଉତ୍କ୍ଷେପଣ ବ୍ୟବସ୍ଥାକୁ ସବୁଦିନପାଇଁ ବନ୍ଦ୍ କରିବା ଲାଗି ଶ୍ରୀ କିମ୍ ରାଜି ହୋଇଛନ୍ତି ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ନ ଥିବା ସଂକ୍ରାନ୍ତରେ କଥାବାର୍ତ୍ତାରେ ସାମିଲ୍ ଥିବା ଦେଶଗୁଡ଼ିକର ବିଶେଷଜ୍ଞମାନଙ୍କଦ୍ୱାରା ପରୀକ୍ଷା କରାଯିବ ଆମେରିକା ଯଦି ସମାନ ପ୍ରକାର ପଦକ୍ଷେପ ନିଏ ତେବେ ୟୋଙ୍ଗ୍ବାୟୋନ୍ସ୍ଥିତ ଉତ୍ତର କୋରିଆର ସର୍ବବୃହତ୍ ପରମାଣୁ କେନ୍ଦ୍ରକୁ ବନ୍ଦ୍ କରିବାପାଇଁ ଶ୍ରୀ କିମ୍ ଇଚ୍ଛାବ୍ୟକ୍ତ କରିଛନ୍ତି

ଇଟୋଗୋନ୍ ଖଣି ସହରରେ ବ୍ୟାପକ ଭୂଷ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଉଛି ତଥାପି ଅନେକ ଲୋକ ମାଟି ଓ କାଦୁଅ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଥିବା ଏହି ପ୍ରର୍ଷିଝଡ଼ ହଂକଂ ନଗରୀକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି

ସେମିଫାଇନାଲ୍ରେ ସେ ୟୁକ୍ରେନ୍ର ତିମିତ୍ରୋ ଗରଡୁବେଇଙ୍କୁ ହରାଇ ଫାଇନାଲ୍କୁ ଉଠିଛନ୍ତି ଏହାଫଳରେ ହରିୟାଣାର ଏହି କୁସ୍ତି ପ୍ରତିଯୋଗୀ ଅତି କମ୍ରେ ରୌପ୍ୟପଦକ ଜିତିବା ନିଶ୍ଚିତ ହୋଇଛି ବର୍ତ୍ତମାନ ସେ ଫାଇନାଲ୍ରେ ରୁଷ୍ର ଇସ୍ଲାମ୍ ଓପିଏଭ୍ଙ୍କ ସହ ମୁକାବିଲା କରିବେ

ଆଜି ପୁଲ୍ ଏ ର ଏକ ମ୍ୟାଚ୍ରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ଭେଟିବ